ପ୍ରାଥମିକ ରିପୋର୍ଚ ଅନ୍ଯାୟୀ ଏହି ଚାରୋଟି ଜିଲ୍ଲାରେ ଗମନାଗମନ ଓ ବିଦ୍ୟତ୍ ସରବରାହ ସ୍ୱଭାବିକ କରିବାକୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକ୍ରମ କାରି ରହିଛି

ସେହିସବୁ ଅଅଳରେ ଆକି ସୁଦ୍ଧା ବିଦ୍ୟୁତ୍ ସରବରାହ ସ୍ୱଭାବିକ ହେବ ବୋଲି ଶକ୍ତି ବିଭାଗ କହିଛି